ଏହାକୁ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ରିଲେ କରି ପ୍ରଚାର କରିବେ

ପୁଲିସ ପଦକ ସ୍ୱାଧୀନତା ଦିବସ ଅବସରରେ ଆଜି କେନ୍ଦ୍ ଗୂହ ମନ୍ତଣାଳୟ ପକ୍ଷରୁ ବିଭିନ୍ତ ରାଜ୍ୟ ପାଇଁ ପୁଲିସ ପଦକ ନାମ ଘୋଷଣା କରାଯାଇଛି ଉଲ୍ଲେଖନୀୟ ସେବାପାଇଁ ଓଡ଼ିଶାରୁ ରାଷ୍ଟପତି ପୁଲିସ ପଦକ ପାଇବା ପାଇଁ ସରୋଜ କୁମାର ରଥ ଶିବରଞ୍ଞନ ମହାନ୍ତି ଏମ୍ ରାଧାକୃଷ୍ଠ ଓ ରମେଶ ଚନ୍ଦ୍ର ନାୟକ ମନୋନୀତ ହୋଇଛନ୍ତି

ଏହି ରାକ୍ୟରେ ବିଜେଡି ତନ୍ତ ଚାଲିଛି

ଯୋଜନାର ସ୍ପଫଳଯୋଗ୍ୟ ହିତାଧିକାରୀଙ୍କୁ ପହଞାଇବା ବେଳେ ମଧ୍ଧ ଭେଦଭାବ ପ୍ରଦର୍ଶନ କରାଯାଉଛି ଏହିସବୁ ଅନୀତି ଓ ଦୁର୍ନୀତିର ହିସାବ ରଖାଯାଉଛି ସରକାରୀ ଅଧିକାରୀମାନଙ୍କ ବେପରୁଆ ଆଚରଣ ବରଦାସ୍ତ କରାଯିବ ନାହିଁ

ବ୍ୟବସାୟୀଜଶକ ନିର୍ମାପଡ଼ା ଷେଟ୍ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିବାବେଳେ ଏହି ଘଟଶା ଘଟିଛି

ଡାକବସ୍ତା ଖୋଲାଯିବାରୁ ଜନସାଧାରଣଙ୍କ ପଡିରହିଥିବା ପ୍ୟାନ୍କାର୍ଡ ଆଧାରକାର୍ଡ ଏଟିଏମ୍ କାର୍ଡ ନିଯୁକ୍ତି ପତ୍ର ଆଦି ବକ୍କନ ନହୋଇ ପଡ଼ି ରହିଥିବା ତଦନ୍ତରୁ ଜଣାପଡିଥିଲା

ମୃତ ବାଇକ୍ ଚାଳକଙ୍କ ଘର ବଉଳାବନ୍ଧ ଗ୍ରାମର ବୋଲି ଜଣାପଡିଛି

ଯେକୌଣସି ପରିସ୍କିତିର ମୁକାବିଲା ପାଇଁ ସଜାଗ ରହିବା ଲାଗି ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି